ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍କିଲ୍ଲାରୁ ସ୍ୱାଧୀନତା ଦିବସ ଉତ୍ସବ ପାଳନର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ ସହ ଏହି ଐତିହାସିକ ସ୍କାରକୀର ପ୍ରାଚୀର ଉପରୁ ରାଷ୍ଟ୍ରକୁ ସମ୍ବୋଧନ କରିବେ ଉତ୍ସବ ପାଳନକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ସ୍ୱାଧୀନତା ଦିବସ ଉହବ ପାଳନ ପାଇଁ ଗତକାଲି ଲାଲ୍କିଲ୍ଲାଠାରେ ସମ୍ପର୍ଣ୍ଣ ପୋଷାକରେ ଅଭ୍ୟାସ କରାଯାଇଥିଲା କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲାଲ୍କିଲ୍ଲାର ଉତ୍ସବ ସ୍ଥଳୀରେ ଉପସ୍ଥିତ ନିମନ୍ତିତ ଅତିଥିମାନେ ସବୁ ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ପାଳନ କରିବାପାଇଁ ଦିଲ୍ଲୀ ପୁଲିସ୍ ଅନୁରୋଧ କରିଛି

ସ୍କାରକୀ ଅଞ୍ଚଳରେ ଏନ୍ଏସ୍ଜି କମାଣ୍ଡୋ ସ୍ୱାଟ୍ କମାଣ୍ଡୋ ଏବଂ ଗୁଡ଼ି ଧରାଳୀମାନଙ୍କ ନେଇ ଏକ ବହୁସ୍ତରୀୟ ସ୍ୱରକ୍ଷା ବଳୟ ସୃଷ୍ଟି କରାଯାଇଛି ସୁରକ୍ଷା କାରଣରୁ ଜାତୀୟ ରାଜଧାନୀ ଅଞ୍ଚଳରେ ଆକାଶରେ ଉଡ଼ିପାରୁଥିବା ହଟ୍ ଏୟାର ବେଲୁନ୍ ପାରାଗ୍ଲାଇଡର୍ ଓ ୟୁଏଭି ଆଦିକୁ ଆସନ୍ତାକାଲି ପର୍ଯ୍ୟନ୍ତ ନିଷେଧ କରାଯାଇଛି ସ୍ୱାଧୀନତା ଦିବସ ଅବସରରେ ଜାତୀୟ ରାଜଧାନୀ ଅଞ୍ଚଳରେ ଯାନବାହନ ଚଳାଚଳକୁ ସରଳ ଓ ନିରାପଦ କରିବାକୁ ସୁନିଶ୍ଚିତ କରାଯିବା ଉଦ୍ଦେଶ୍ୟରେ ଦିଲ୍ଲୀ ପୁଳିସ୍ ପକ୍ଷରୁ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି କରାଯାଇଛି

ପିଏମ୍ ମାଳଦ୍ୱୀପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀର ଆର୍ଥକ ପ୍ରଭାବରୁ ମୁକ୍ତ କରିବାପାଇଁ ଭାରତ ମାଳଦ୍ୱୀପକୁ ସମସ୍ତ ପ୍ରକାର ସହାୟତା କାରି ରଖିବ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ଏକ ଟ୍ୱିଟ୍'ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦୂଇ ଦେଶର ବନ୍ଧ୍ରତ୍ୱ ଭାରତ ମହାସାଗର ଭଳି ଗଭୀର ଏବଂ ଏହି ନିଆରା ସମ୍ପର୍କ ସଦାସର୍ବଦା କାରି ରହିବ ଏହି ଦ୍ୱୀପପ୍ରଞ୍ଜ ଦେଶକ୍ତ ଆର୍ଥକ ସହାୟତା ଯୋଗାଇ ଦେଇଥିବାରୁ ମାଳଦ୍ୱୀପର ରାଷ୍ଟ୍ରପତି ଭାରତକୁ ପ୍ରଶଂସା କରି ଯେଉଁ ଟ୍ୱିଟ୍ କରିଥିଲେ ପ୍ରଧାନମନ୍ତ୍ରୀ ତା'ର ପ୍ରତିକ୍ରିୟାରେ ଏହା କହିଛନ୍ତି

ଏହି ବଦାନତାପାଇଁ ସେ ଭାରତବାସୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧନ୍ୟବାଦ ଜଣାଇଛନ୍ତି ଏନ୍ଇପି ଜାବ୍ଡେକର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ନ୍ତନ ଜାତୀୟ ଶିକ୍ଷାନୀତି ଏନ୍ଇପି ଉପଲହ୍ଧତା ଯଥାର୍ଥତା ଗୁଣବତ୍ତା ସହଜଲଭ୍ୟତା ଓ ଉତ୍ତରଦାୟିତାକୁ ସ୍ୱନିଶ୍ଚିତ କରିବ ଗତକାଲି ନ୍ତନ ଶିକ୍ଷାନୀତି ଉପରେ ଆୟୋଜିତ ଏକ ଓ୍ୱେବିନର୍କୁ ସମ୍ଘୋଧିତ କରି ଶ୍ରୀ ଜାବ୍ଡେକର କହିଛନ୍ତି ଯେତେବେଳେ ସେ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ଥିଲେ ସେତେବେଳେ ସେ ଏହି ନୀତିର ପ୍ରସ୍ତୁତି ପ୍ରକ୍ରିୟାକୁ ଅତି ନିକଟରୁ ଦେଖିଛନ୍ତି ସେ କହିଛନ୍ତି ଏହା ଏଭଳି ଏକ ଶିକ୍ଷାନୀତି ଯାହା ଭାରତକୁ ଆଗେଇ ନେବାରେ ବିଶେଷ ଭୂମିକା ଗ୍ରହଣ କରିବ ଯଦି କେହି ଏହି ନୀତିର ପଠନ କରନ୍ତି ତେବେ ସମସ୍ତଙ୍କ ପାଇଁ ଶିକ୍ଷା ଏହାର ଭିଭିଭ୍ମି ବୋଲି ସେ ଜାଶିପାରିବେ ଯେଉଁ ଛାତ୍ରମାନେ ବିଦ୍ୟାଳୟ ବ୍ୟବସ୍ଥା ମଧ୍ୟରେ ସାମିଲ୍ ନାହାନ୍ତି ସେମାନଙ୍କୁ ଏହି ବ୍ୟବସ୍ଥା ଅଧୀନକୁ ଆଶିବାପାଇଁ ଏଥିରେ ପ୍ରୟାସ କରାଯାଇଛି ବୋଲି ସେ କହିଛନ୍ତି

ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଅଭିନବତା ଓ ଗବେଷଣା ପାଇଁ ଏହି ନୀତିରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଜାବ୍ଡେକର କହିଛନ୍ତି ସାବିତ୍ରୀବାର୍ଚ୍ଚ ପୁଲେ ପୁଣେ ବିଶ୍ୱବିଦ୍ୟାଳୟ ଜାତୀୟ ଯୁବା ସମବାୟ ସମିତି ଏବଂ ବିଦ୍ୟାପୀଠ ବିକାଶ ମଞ୍ଚଦ୍ୱାରା ମିଳିତ ଭାବେ ଏହି ଓ୍ବେବିନାର୍ର ଆୟୋଜନ କରାଯାଇଥିଲା

କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ସହଯୋଗରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବାରୁ ଦୈନିକ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ସରକାର କହିଛନ୍ତି ଦେଶରେ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇଥିବାର୍ତ ଏପରି ପରୀକ୍ଷା କରାଯିବା ସମ୍ଭବ ହୋଇପାରିଛି

ରାଜନାଥ ସେଲ୍ଫ୍ ରିଲାଏନୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଅନ୍ୟାନ୍ୟ କ୍ଷେତ୍ର ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଆତ୍ମନିଭର ସପ୍ତାହ ପାଳନର ଅଂଶସ୍ୱରୂପ ଡିଫେନ୍ସ ପବ୍ଲିକ୍ ସେକ୍ଟର ଅଶ୍ଚର୍ଟେକିଙ୍ଗ୍ ଡିପିଏସ୍ୟୁ ଏବଂ ଅର୍ଡନାନ୍କ ଫ୍ୟାକ୍ତି ବୋର୍ଡ଼ ଓଏଫ୍ବି ଦ୍ୱାରା ପ୍ରସ୍ତୁତ ନୂତନ ପ୍ରତିରକ୍ଷା ସାମଗ୍ରୀର ଶୁଭାରମ୍ଭ ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ସିଂହ କହିଛନ୍ତି ଭାରତ କେବଳ ଜାତୀୟ ସ୍ୱାର୍ଥକ୍ ସୁନିଶ୍ଚିତ କରିବାପାଇଁ ଲକ୍ଷ୍ୟ ରଖିବା ଉଚିତ ନୁହେଁ ବରଂ ଆବଶ୍ୟକ ସମୟରେ ଅନ୍ୟମାନଙ୍କୁ ସହାୟତା ଯୋଗାଇ ଦେବା ଏହାର ଉଦ୍ଦେଶ୍ୟ ହେବା ଉଚିତ ରାଷ୍ଟ୍ରର ବିକାଶରେ ନିରାପତ୍ତାର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖକରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ନିଜକୁ ସ୍ୱରକ୍ଷା ଦେବାପାଇଁ ସମର୍ଥ ରାଷ୍ଟ୍ରମାନେ ହିଁ ବିଶ୍ୱସ୍ତରରେ ନିଜର ଏକ ଦୃଢ଼ ଛବି ସ୍ଚଷ୍ଟି କରିପାରିଛନ୍ତି ଦେଶ ନିଜର ପ୍ରତିରକ୍ଷା ଆବଶ୍ୟକତା ପୂରଣ ପାଇଁ କେବଳ ବିଦେଶୀ ସରକାର ବିତରକ ଓ ବିଦେଶୀ ପ୍ରତିରକ୍ଷା ସାମଗ୍ରୀ ଉପରେ ଉପରେ ନିର୍ଭରଶୀଳ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି ଏକ ଦୃଢ଼ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟରେ ଆମକୁ ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଶ୍ରୀ ସିଂହ କହିଛନ୍ତି ଏଚ୍ଏମ୍ ବ୍ଲଡ୍ ଡୋନେସନ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ନୂଆଦିଲ୍ଲୀସ୍ଥିତ ଅଖଳ ଭାରତ ଚିକିତ୍ସା ବିଜ୍ଞାନ ସଂସ୍ଥାନ ଏମ୍ସ୍ଠାରେ ଏକ ବୃହତ୍ ରକ୍ତଦାନ ଶିବିରକୁ କରୋନା ରୋଗୀଙ୍କ ପାଇଁ ୁସର୍ଗ କରିଛନ୍ତି ଏହି ଅବସରରେ ମନ୍ତ୍ରୀ ର୍ଶୀ ବର୍ଦ୍ଧନ କରୋନା ଯୋଦ୍ଧାମାନଙ୍କୁ ସମ୍ଭର୍ଦ୍ଧିତ କରିଥିଲେ କୋଭିଡ୍ ନାଇଞ୍ଜିନ୍ ବିରୋଧରେ ସଂଗ୍ରାମ କରି ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମଧ୍ୟ ସେ ସମ୍ଭର୍ଦ୍ଧିତ କରିଥିଲେ ଏହି ଅବସରରେ ଡକ୍ଟର ବର୍ଦ୍ଧନ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି କୋଭିଡ୍ ଯୋଦ୍ଦା ଏବଂ ଜନସାଧାରଣ କୋଭିଡ୍ ନାଇଷ୍ଟିନ୍ ବିରୋଧରେ ଦୂଢ଼ଭାବେ ସଂଗ୍ରାମ କରୁଛନ୍ତି ଏବଂ ଖୁବ୍ ଶୀଗ୍ର ଏଥିରେ ସେମାନେ ବିଜୟ ଲାଭ କରିବେ

ପ୍ଲେନ୍ କ୍ରାସ୍ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ କେରଳର କୋଜିକୋଡ଼ି ବିମାନ ବନ୍ଦରରେ ହୋଇଥିବା ଏୟାର୍ ଇଣ୍ଡିଆ ଏକ୍ୱପ୍ରେସ୍ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି

ଏହି ଦଳ ଦୁର୍ଘଟଣାର ତଦନ୍ତ କରିବା ସହ ଦୁର୍ଘଟଣାର ସମ୍ଭାବ୍ୟ କାରଣ ଏବଂ ପରିସ୍ଥିତିକୁ ତର୍ଜମା କରିବ ଭବିଷ୍ୟତରେ ଏହିଭଳି ସମସ୍ୟାଗୁଡ଼ିକର ଯେଭଳି ପୁନରାବୃଭିକୁ ନ ହୁଏ ସେ ସମ୍ପର୍କରେ ଏହି ଦଳ ବିଭିନ୍ନ ପରାମର୍ଶ ଦେବ